ବିହାର ଇଲେକସନ୍ ବିହାରରେ ତୃତୀୟ ତଥା ଚୂଡ଼ାନ୍ତ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ଲାଗି ପ୍ରଚାର ଆଜି ସନ୍ଧ୍ୟାରେ ଶେଷ ହେଉଛି

ଏହି ଜିଲ୍ଲାଗୁଡ଼ିକ ମଧ୍ୟରେ କିଶନଗଞ୍ଜ କଟିହାର୍ ମାଧେପୁରା ସୁପଲ ଦରଭଙ୍ଗା ଏବଂ ମଧୁବନୀ ଅନ୍ତର୍ଭୁକ୍ତ

ନିର୍ବାଚନ ପ୍ରଚାର ଲାଗି ବିଭିନ୍ନ ଦଳର ଷ୍ଟାର ପ୍ରଚାରକ ମାନେ ଜୋରସୋରରେ ଉଦ୍ୟମ ଜାରି ରଖିଛନ୍ତି

କ୍ୟାବିନେଟ୍ କେନ୍ଦ୍ର ଅର୍ଥନୈତିକ ବ୍ୟାପାର କ୍ୟାବିନେଟ୍ କମିଟି ଗତକାଲି ବିଭିନ୍ନ କ୍ଷେତ୍ର ଲାଗି କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପଭି ନେଇଛି ଗତକାଲି ନୂଆଦିଲ୍ଲୀଠାରେ ଗଣମାଧ୍ୟମକୁ ଏ ସମ୍ପର୍କରେ ସୂଚନା ଦେଇ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର କହିଛନ୍ତି କ୍ୟାବିନେଟ୍ କମିଟି ହିମାଚଳ ପ୍ରଦେଶର ସିମ୍ଲା ଓ କୁଲୁ ଜିଲ୍ଲାରେ ଅବସ୍ଥିତ ସତଲୁଜ୍ ନଦୀ ଉପରେ ନିର୍ମିତ ହେବାକୁ ଥିବା ଲୋହରୀ ପ୍ରଥମ ପର୍ଯ୍ୟାୟ ଜଳବିଦ୍ୟୁତ୍ ପ୍ରକଳ୍ପ ଲାଗି ମଞ୍ଜୁରୀ ପ୍ରଦାନ କରିଛନ୍ତି

ଶ୍ରୀ ଜାଭଡେକର କହିଛନ୍ତି ଏହାଦ୍ୱାରା ରାଜ୍ୟର ସାମଗ୍ରୀକ ସାମାଜିକ ଓ ଅର୍ଥନୈତିକ ବିକାଶ ସମ୍ଭବ ହେବ ସ୍ୱାସ୍ଥ୍ୟ ଏବଂ ଔଷଧ କ୍ଷେତ୍ରରେ ସହଯୋଗ ଲାଗି ଭାରତ ଏବଂ ଇସ୍ରାଏଲ୍ ମଧ୍ୟରେ ହୋଇଥିବା ଚୁକ୍ତିନାମାକୁ ମଧ୍ୟ କେନ୍ଦ୍ର କ୍ୟାବିନେଟ୍ ଅନୁମୋଦନ କରିଛି ଏହି ଚୁକ୍ତିପତ୍ର ଦ୍ୱାରା ଦୁଇ ଦେଶ ମଧ୍ୟରେ ସ୍ୱାସ୍ଥ୍ୟ ସେବାରେ କଡ଼ିତ ଡାକ୍ତର ଏବଂ କର୍ମଚାରୀମାନଙ୍କର ତାଲିମ ତଥା ଞ୍ଜାନବିନିମୟ ସମ୍ଭବ ହେବ ଉଭୟ ଦେଶ ମଧ୍ୟ ଏ କ୍ଷେତ୍ରରେ ପରସ୍କରକୁ ମାନବ ସମ୍ଭଳ ବିକାଶରେ ସହାୟତା ପ୍ରଦାନ କରିପାରିବେ ଶ୍ରୀ ଜାଭଡେକର କହିଛନ୍ତି ଟେଲି ଯୋଗାଯୋଗ କ୍ଷେତ୍ରରେ ଭାରତ ଓ ବ୍ରିଟେନ୍ ମଧ୍ୟରେ ହୋଇଥିବା ଏକ ରାଜିନାମାକୁ ମଧ୍ୟ କ୍ୟାବିନେଟ୍ ମଞ୍ଜୁରୀ ପ୍ରଦାନ କରିଛି ଏହି ରାଜିନାମା ଦ୍ୱାରା ଦୂରସଞ୍ଚାର ଏବଂ ଆଇସିଟି କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସହଯୋଗ ବୃଦ୍ଧିପାଇବ ସେହିଭଳି ଭେଷଜ ସାମଗ୍ରୀ ନିୟନ୍ତ୍ରଣ କ୍ଷେତ୍ରରେ ଭାରତ ଏବଂ ବ୍ରିଟେନ୍ ମଧ୍ୟରେ ହୋଇଥିବା ବୁଝାମଣାପତ୍ରକୁ କ୍ୟାବିନେଟ୍ ମଞ୍ଜୁରୀ ପ୍ରଦାନ କରିଛି ଏହାଦ୍ୱାରା ଭାରତୀୟ ଔଷଧ ମାନକ ନିୟନ୍ତ୍ରଣ ସଂଗଠନ ଏବଂ ୟୁକେ ଔଷଧ ଏବଂ ସ୍ୱାସ୍ଥ୍ୟସେବା ସାମଗ୍ରୀ ନିୟନ୍ତ୍ରଣ ସଂସ୍ଥା ମଧ୍ୟରେ ଫଳପ୍ରଦ ସମନ୍ୱୟ ଓ ତଥ୍ୟର ଆଦାନପ୍ରଦାନ ହୋଇପାରିବ ବୋଲି ଶ୍ରୀ ଜାଭଡେକର ସୂଚନା ଦେଇଛନ୍ତି ସେ କହିଛନ୍ତି ବିଭିନ୍ନ ରାଜ୍ୟର ଆର୍ଥିକ ପରିସ୍ଥିତି ନେଇ ମଧ୍ୟ କ୍ୟାବିନେଟ୍ ବୈଠକରେ ବିସ୍ତୂତ ଆଲୋଚନା କରାଯାଇଛି ଗତ ଅକ୍ଟୋବର ମାସର ଜିଏସ୍ଟି ସଂଗ୍ରହ ଗତବର୍ଷ ଅକ୍ଟୋବର ମାସ ଜିଏସ୍ଟି ସଂଗ୍ରହ ତୁଳନାରେ ଯଥେଷ୍ଟ ବୃଦ୍ଧି ପାଇଥିବା ଭାରତୀୟ ଅର୍ଥନୀତି କ୍ଷେତ୍ର ପାଇଁ ଏକ ଶୁଭ ସଂକେତ

ଅର୍ଥ ମନ୍ତ୍ରଣାଳୟ କାତୀୟ ନିବେଶ ଏବଂ ଭିଭିଭୂମି ପାଶ୍ଚି ପକ୍ଷରୁ ଏହି ଭିଜିଆଇଆର୍ର ଆୟୋଜନ କରାଯାଉଛି ଏଥିରେ ବିଶ୍ୱର ଅଗ୍ରଣୀ ସଂସ୍ଥାଗତ ନିବେଶକ ଭାରତୀୟ ବ୍ୟାବସାୟିକ ନେତୃବର୍ଗ ଏବଂ କେନ୍ଦ୍ର ସରକାର ଓ ଆର୍ଥକ ବଜାର ନିୟନ୍ତ୍ରକମାନଙ୍କର ସର୍ବୋଚ୍ଚ ନୀତି ନିର୍ଦ୍ଧାରକମାନେ ଅଂଶଗ୍ରହଣ କରି ବିଶେଷ ଆଲୋଚନା କରିବେ

ଏଥିଲାଗି ଗତକାଲି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି ଗ୍ରାମାଞ୍ଚଳ ତଥା ଦୁର୍ଗମ ଅଞ୍ଚଳର ପ୍ରତ୍ୟେକ ଘରେ ଉତ୍ତମମାନର ଶିକ୍ଷା କାର୍ଯ୍ୟକ୍ରମ ପହଞ୍ଚାଇବା ହେଉଛି ଏହାର ମୁଖ୍ୟ ଉଦ୍ଦେଶ୍ୟ ଏହା ଦିନରାତି ସମସ୍ତ ଦର୍ଶକଙ୍କ ଲାଗି ମାଗଣାରେ ଉପଲହ୍ଧ ହେବ

ସମସ୍ତଙ୍କ ପାଇଁ ଶିକ୍ଷା ଲକ୍ଷ୍ୟ ହାସଲ ଦିଗରେ ଏହା ଏକ ମାଇଲ୍ଖୁଣ୍ଟ ସାବ୍ୟସ୍ତ ହେବ

ଗତକାଲି ସାହିଲ୍ ଏ ୍ଚ୍ଚରପ୍ରାଇସ୍ କେମିକାଲ୍ ଫ୍ୟାକ୍ତିରେ ବିସ୍କୋରଣ ଘଟିବା ଫଳରେ ଏହି ଦୁର୍ଘଟଣା ଘଟିଥିଲା ଏହି କାରଖାନା ନିକଟରେ ଥିବା ବିଭିନ୍ନ ଗୋଦାମ ଓ ଦୋକାନ ଘରଗୁଡ଼ିକ ଅଗ୍ନିକାଣ୍ଡରେ ନଷ୍ଟ ହୋଇଯାଇଛି

ଏନ୍ଡିଆର୍ଏଫ୍ର ଏକ ଦଳ ମଧ୍ୟ ସେଠାରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲା ଗୁରୁତର ଆହତମାନଙ୍କୁ ସ୍ଥାନୀୟ ଏଲ୍ଜି ହସ୍କିଟାଲ୍ରେ ଭର୍ତ୍ତି କରାଯାଇଛି ଏହି ଦୁର୍ଘଟଣାର ତଦନ୍ତ ପାଇଁ ଗୁଜରାଟ ସରକାର ନିର୍ଦ୍ଦେଶ ଦେଇଛନ୍ତି ଇତିମଧ୍ୟରେ ସେଠାରେ ଫରେନ୍ସିକ୍ ଦଳ ଓ ତଦନ୍ତକାରୀ ଦଳ ପହଞ୍ଚି ଅନୁସନ୍ଧାନ ଆରମ୍ଭ କରିଛନ୍ତି ଏହି ଦୁର୍ଘଟଣାରେ ଘଟିଥିବା ପ୍ରାଣହାନୀକୁ ନେଇ ରାଷ୍ଟ୍ରପତି ରାମନାଥ କୋବିନ୍ଦ କ୍ଷୋଭ ପ୍ରକାଶ କରିଛନ୍ତି ମୃତକ ଓ ସେମାନଙ୍କ ପରିବାର ପ୍ରତି ସେ ଗଭୀର ସମବେଦନା ପ୍ରକାଶ କରିଛନ୍ତି ଆହତମାନଙ୍କର ସେ ଆଶୁଆରୋଗ୍ୟ କାମନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଘଟଣାକୁ ନେଇ ଦୁଃଖ ପ୍ରକାଶ କରିବା ସହିତ ଶୋକସନ୍ତପ୍ତ ପରିବାର ପ୍ରତି ସମବେଦନା ଜଣାଇଛନ୍ତି ଏହି ଦୁର୍ଘଟଣାର କ୍ଷତିଗ୍ରସ୍ତଙ୍କୁ ସମସ୍ତ ସରକାରୀ ସହାୟତା ପ୍ରଦାନ କରାଯିବ ବୋଲି ସେ କହିଛନ୍ତି

ଏହି ଘଟଣାର ତ୍ୱରିତ ଅନୁସନ୍ଧାନ କରାଯାଉଥିବା ସେ କହିଛନ୍ତି

ପ୍ରତ୍ୟେକ ଦିନ ଅନେକ କୋଭିଡ୍ ରୋଗୀ ଆରୋଗ୍ୟ ଲାଭ କରୁଥିବା ବେଳେ ମୃତ୍ୟୁ ହାର ମଧ୍ୟ କ୍ରମାଗତ ଭାବେ ହ୍ରାସ ପାଉଥିବା ଦୂଷ୍ଟିରୁ ଦେଶରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ଧୀରେ ଧୀରେ କମିବାରେ ଲାଗିଛି

ମହାରାଷ୍ଟ୍ର ସରକାର ମହାରାଷ୍ଟ୍ର ସରକାର ଆଜିଠାରୁ ସିନେମା ଘର ଥିଏଟର ଏବଂ ମଲ୍ଟିପ୍ଲେକ୍ସ ଆଦି ଖୋଲିବା ପାଇଁ ଅନୁମତି ପ୍ରଦାନ କରିଛନ୍ତି

ତେବେ କଣ୍ଟେନ୍ମେଣ୍ଟ ଜୋନ୍ ଅଞ୍ଚଳରେ ଥିବା ମଲ୍ଟିପ୍ଲେକ୍ସ ସିନେମାହଲ୍ ଏବଂ ଥିଏଟରଗୁଡ଼ିକ ଉପରେ କଟକଣା ବଳବତ୍ତର ରହିଛି ରାଜ୍ୟ ମୁଖ୍ୟ ଶାସନ ସଚିବ ସଞ୍ଜୟ କୁମାର ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ମନୋରଜଞ୍ଜନ ଶିଳ୍ପ ସହ ଜଡ଼ିତ ସଂସ୍ଥାଗୁଡ଼ିକ ପକ୍ଷରୁ ଏହାକୁ ଖୋଲିବା ପାଇଁ ବାରମ୍ଘାର କରାଯାଇଥିବା ଦାବି ଉପରେ ବିଚାର କରି ସରକାରଙ୍କ ପକ୍ଷରୁ ଏହି ନିଷ୍ପଭି ଗ୍ରହଣ କରାଯାଇଛି ଏଥିସହ କଣ୍ଟେନ୍ମେଣ୍ଟ କୋନ୍ ବାହାରେ କ୍ରୀଡ଼ା ପ୍ରତିଯୋଗୀତାକୁ ମଧ୍ୟ ଅନୁମତି ପ୍ରଦାନ କରାଯାଇଛି କ୍ରୀଡ଼ା କ୍ଷେତ୍ରରେ ରହିଥିବା ତାଲିମ ପ୍ରତିଷ୍ଠାନଗୁଡ଼ିକ ମଧ୍ୟ ଆଜିଠାରୁ ଖୋଲୁଛି ସୁଇମିଂପୁଲ୍ ଯୋଗ ଅନୁଷାନ ତଥା ଇଣ୍ଡୋର କ୍ରୀଡ଼ାଗୁଡ଼ିକ ପାଇଁ ମଧ୍ୟ ଅନୁମତି ପ୍ରଦାନ କରାଯାଇଛି ତେବେ ପ୍ରତ୍ୟେକ କ୍ଷେତ୍ରରେ କୋଭିଡ୍ ନିୟମକୁ କଡ଼ାକଡ଼ି ପାଳନ ପାଇଁ ପରାମର୍ଶ ଦିଆଯାଇଛି

ରିପବ୍ଲିକାନ୍ ପାର୍ଟିର ପ୍ରାର୍ଥୀ ଡୋନାଲ୍ଚ ଟ୍ରମ୍ପ୍ ଏବଂ ଡେମୋକ୍ରାଟିକ୍ ପାର୍ଟିର ଜୋ ବାଇଡେନ୍ଙ୍କ ମଧ୍ୟରେ କଡ଼ା ମୁକାବିଲା ଦେଖିବାକୁ ମିଳିଛି

ଏହି ମ୍ୟାଚ୍ରେ ମୁମ୍ୟାଇ ଇଣ୍ଡିଆନ୍ସ ଦିଲ୍ଲୀ କ୍ୟାପିଟାଲ୍ମକୁ ଭେଟିବ ଏହି ମ୍ୟାଚ୍ର ବିଜେତା ସିଧଳସଳଖ ଫାଇନାଲ୍କୁ ଯୋଗ୍ୟତା ଅର୍ଜନ କରିବ